ରେଡିଓ ଯୋଗାଯୋଗର ଏକ ଫଳପ୍ରଦ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି

ସେ କହିଛନ୍ତି ସମସ୍ତ ବାସଗୃହରେ ଜଳ ବିଦ୍ୟୁତ ଓ ଉଜ୍ୱଳା ସଂଯୋଗକୁ ସରକାର ନିଣ୍ଚିତ କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ଦୁର୍ବିପାକ ନିରୋଧୀ ଓ କମ୍ ଶକ୍ତି ବ୍ୟବହାର କରୁଥିବା ବାସଗୃହ ନିର୍ମାଣକୁ ତାଙ୍କ ସରକାର ଉତ୍ସାହିତ କରୁଛନ୍ତି ଦେଶରେ କୋଠାବାଡି ନିର୍ମାଣ କ୍ଷେତ୍ରର ବିକାଶ ପାଇଁ ଶ୍ରୀ ମୋଦି ବେସରକାରୀ କ୍ଷେତ୍ରର ସହଯୋଗ ଲୋଡିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଭାରତ କ'ଣ କରିପାରେ ତାହା ସମଗ୍ର ବିଶ୍ୱ ଦେଖୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଅଭିନନ୍ଦନର ଅର୍ଥ ବର୍ତ୍ତମାନ ବଦଳିଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ ପରିପ୍ରେକ୍ଷୀରେ ଉନ୍ନତ ଜ୍ଞାନକୌଶଳର ବ୍ୟବହାରକୁ ଚିହ୍ନଟ କରାଯିବ ବୈଷୟିକ ଜ୍ଞାନଯୋଗାଣକାରୀ ଗବେଷକ ଷ୍ଟାର୍ଟ ଅପ କମ୍ପାନୀ ମାଲିକ ବିକାଶ କ୍ଷେତ୍ରର ବ୍ୟକ୍ତିବିଶେଷ ଶିକ୍ଷାକ୍ଷେତ୍ରର ବ୍ୟକ୍ତିବିଶେଷ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଅନ୍ୟମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି ସମ୍ମିଳନୀ ସମୟରେ ଚିହ୍ନିତ ହୋଇଥିବା ବୈଷୟିକ ଜ୍ଞାନକୁ ଗୁଜ୍ଜୁରାତ ଝାଡଖଣ୍ଡ ମଧ୍ୟପ୍ରଦେଶ ତାମିଲନାଡ଼ୁ ତ୍ରିପୁରା ଓ ଉତ୍ତରପ୍ରଦେଶରେ ପାଖାପାଖି ଏକହଜାର ବାସଗୃହରେ ବ୍ୟବହାର ପାଇଁ ଆମନ୍ତ୍ରଣ କରାଯିବ ଜେଟଲୀ ବୁକ୍ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ 'ମନ୍ କି ବାତ୍ ରେଡ଼ିଓରେ ଏକ ସାମାଜିକ ବିପୁବ' ଶୀର୍ଷକ ପ୍ରସ୍ତକକ୍ ଆଜି ନ୍ତଆଦିଲ୍ଲୀରେ ଉନ୍ଦୋଚନ କରିଛନ୍ତି

ଏହି ଅବସରରେ ଶ୍ରୀ ଜେଟ୍ଲୀ କହିଛନ୍ତି ଲୋକମାନଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବାର କ୍ଷମତା ଅଳ୍ପ କିଛି ରାଜନୈତିକ ନେତାଙ୍କର ରହିଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବସାଧାରଣଙ୍କ ସହ ଯୋଗାଯୋଗ ପାଇଁ ରେଡ଼ିଓ ଏକ ଫଳପ୍ରଦ ମାଧ୍ୟମ ବୋଲି ଜାଣିଥିଲେ ଶ୍ରୀ ଜେଟ୍ଲୀ କହିଛନ୍ତି ଜାତିର ଜନକ ମହାତ୍ମାଗାନ୍ଧୀ ମଧ୍ୟ ଅତି ସରଳ ଭାଷାରେ ଲୋକମାନଙ୍କ ସହ ଯୋଗାଯୋଗ କରୁଥିଲେ ତାଙ୍କର ଲବଣ ସତ୍ୟାଗ୍ରହର ପ୍ରଭାବ ସମସ୍ତେ ଜାଣନ୍ତି ଶ୍ରୀ ଜେଟ୍ଲୀ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେତେବେଳେ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ରେଡ଼ିଓ ସମ୍ବାଦ ଶୁଣିବା ପାଇଁ ସର୍ବଦା ସାଙ୍ଗରେ ଏକ ଟ୍ରାଞ୍ଜିଷ୍ଟର ରେଡ଼ିଓ ନେଇ ଯାଉଥିଲେ ଅର୍ଥମନ୍ତ୍ରୀ କହିଛନ୍ତି ଆଜିର ଯୁଗରେ ଟେଲିଭିଜନ ଚ୍ୟାନେଲମାନେ ସମ୍ଭାଦ ତିଆରି କରୁଥିବାବେଳେ କେବଳ ଆକାଶବାଣୀରୁ ପ୍ରକୃତ ଖବର ମିଳୁଛି ପ୍ରସାର ଭାରତୀ ସିଇଓ ଶଶୀଶେଖର ବେମ୍ପତ୍ତି ମନ୍ କି ବାତ୍ ମାଧ୍ୟମରେ ରେଡିଓର ଲୋକପ୍ରିୟତା ବଢିଥିବା ବିଷୟ କହିଛନ୍ତି ସେ କହିଛନ୍ତି 'ମନ୍ କି ବାତ୍ କାର୍ଯ୍ୟକ୍ରମ ରେଡିଓକୁ ମୁଖ୍ୟଧାରାକୁ ନେଇ ଆସିଛି ପ୍ରସାର ଭାରତୀ ଚେୟାରମ୍ୟାନ ଏ ସ୍ୱର୍ଯ୍ୟପ୍ରକାଶ କହିଛନ୍ତି' ସାମାଜିକ ପରିବର୍ତ୍ତନ ଆଣିବାରେ ମନ୍ କି ବାତ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଲିଡ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି' ଭାରତୀୟ ବିମାନବାହିନୀ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ କରିଛନ୍ତି ତାଙ୍କର ଅଦମ୍ୟ ସାହସ ପାଇଁ ଦେଶ ଆଜି ଗର୍ବିତ ବୋଲି ସେ କହିଛନ୍ତି ଆଜି ନୂଆଦିଲ୍ଲୀଠାରେ ନିର୍ମାଣ ବୈଷୟିକ ଜ୍ଞାନ କୌଶଳ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି' ଭାରତ କ'ଣ କରିପାରେ ବୋଲି ତାହା ସମଗ୍ର ବିଶ୍ୱ ଲକ୍ଷ୍ୟ କରୁଛି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇ ତଥ୍ୟ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି ଯେ ଭାରତ ହେଉଛି ପରବର୍ତ୍ତୀ ବିଶ୍ୱ ମହାଶକ୍ତି ବୋଲି ସମଗ୍ର ବିଶ୍ୱ ଦେଖୁଛି ବିଜେପି ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଣ ନେତା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱାଗତ କରିବା ସହ ତାଙ୍କ ସାହସର ଭୟସୀ ପ୍ରଶଂସା କରିଥାନ୍ତି ସେହିପରି ଜାତିସଂଘ ସେକ୍ରେଟାରୀ ଜେନେରାଲ ଆକ୍ଟୋନିସ ଗୁଟେରସ୍' ଅଭିନନ୍ଦନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ କରିଚ୍ଛନ୍ତି ଅଭିନନ୍ଦନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀଠାରେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସାକ୍ଷାତ କରିଛନ୍ତି ତାଙ୍କର ଅଦମ୍ୟ ସାହସ ଓ ଦୂଢ ସଂକଳ୍ପ ଯୋଗୁଁ ସମଗ୍ର ଦେଶ ଗର୍ବିତ ବୋଲି ଶ୍ରୀମତୀ ସୀତାରଣମ ତାଙ୍କୁ ଅବଗତ କରିଥିବା ସରକାରୀଭାବେ କୁହାଯାଇଛି ହସ୍ପିଟାଲରେ ବିମାନବାହିନୀ ଓ ପାଇଲଟ୍ ଅଭିନନ୍ଦନଙ୍କର ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯାଉଛି

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଛାଡି ଦେବା ପରେ ଏପରି ଘୋଷଣା କରାଯାଇଛି

ଆସନ୍ତାକାଲି ଭାରତରୁ ଏହି ଟ୍ରେନ ପାକିସ୍ତାନ ଅଭିମୁଖେ ଯାତ୍ରା କରବାକୁ ଥିବାବେଳେ ସୋମବାର ଲାହୋରରୁ ଏହି ଟ୍ରେନ ଫେରିବ ଏହି ଟ୍ରେନ ଭାରତ ପକ୍ଷରୁ ଦିଲ୍ଲୀରୁ ଅଟ୍ଟାରୀ ଏବଂ ପାକିସ୍ତାନ ପକ୍ଷରୁ ଲାହୋରରୁ ୱାଘା ଯାତ୍ରା କରିବ ପିଏମ୍ ଆମେଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶର ଆମେଠି ଗସ୍ତ କରିବେ ସେ ଆମେଠିର କୌହରଠାରେ ଭାରତ ରୁଷ ରାଇଫଲ୍ୱ ପ୍ରାଇଭେଟ ଲିମିଟେଡକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଭାରତ ରୁଷ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ ଭାରତର ଅସ୍ତାଗାର ଓ ରୁଷ ଫାର୍ମ ମଧ୍ୟରେ ଏକ ମିଳିତ ଉଦ୍ୟୋଗ ଓ ଦୁଇଦେଶ ମଧ୍ୟରେ ସହଯୋଗରେ ଏକ ମାଇଲସ୍ତମ୍ଭ ଏହା 'ମେକ ଇନ୍ ଇଣ୍ଡିଆ'ର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଏହା ସଶସ୍ତ ବାହିନୀର ସହାୟତା କରିବ ଓ ଜାତୀୟ ନିରାପତ୍ତାକୁ ସୁଦତ କରିବ ପ୍ରଧାନମନ୍ତ୍ରୀ ଅନେକ ବିକାଶମୂଳକ ପ୍ରକଳ୍ପକୁ ଉନ୍ମୋଚନ କରିବେ ସେଗୁଡିକ ବିଦ୍ୟୁତ ଉତ୍ପାଦନ ଶିକ୍ଷା ସ୍ୱାସ୍ଥ୍ୟ ଓ ଉତ୍ପାଦନ କ୍ଷେତ୍ର ରହିଛି ଶ୍ରୀ ମୋଦି ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ

ପାକିସ୍ତାନ ଏହି ଲଢୁଆ ବିମାନର ଅପବ୍ୟବହାର କରି ଚୃଡାନ୍ତ ବ୍ୟବହାରକାରୀ ରାଜିନାମାର ଲଂଘନ କରିଛି ଆମେରିକା ବୈଦେଶିକ ବିଭାଗ ପିଟିଆଇକୁ କହିଛି ଏ ସଂକ୍ରାନ୍ତୀୟ ଖବର ବିଷୟରେ ଆମେରିକା ଜାଶିବାକୁ ପାଇଛି ଓ ପାକିସ୍ତାନ ରାଜିନାମାର ଲଂଘନ କରିଛି କି ନାହିଁ ସେ ସଂକ୍ରାନ୍ତରେ ତଥ୍ୟ ମଗାଯାଇଛି

ଭାରତ ପାଇଁ ମହମ୍ମଦ ସାମୀ କୁଲଦୀପ ଯାଦବ ଓ ଯଶପ୍ରିତ ବୁମ୍ରା ଦୁଇଟି ଲେଖାଏଁ ୱିକେଟ ନେଇଥିବାବେଳେ ଯାଦବ ଗୋଟିଏ ଓ୍ୱିକେଟ ନେଇଥିଲେ ଏସ୍ସି ହରିୟାଣା ଆରାବଳୀ ପର୍ବତରେ ନିର୍ମାଣକାର୍ଯ୍ୟକୁ ଅନୁମତି ଦେବା ପାଇଁ ଏକ ଆଇନ୍ରେ ହରିଆନା ସରକାର ସଂଶୋଧନ କରିଥିବାରୁ ସୁପ୍ରିମକୋର୍ଟ ତାଙ୍କର ଭସନା କରିଛନ୍ତି କଷ୍ଟିସ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି ଏହି ପଦକ୍ଷେପ ଜଙ୍ଗଲକୁ ନଷ୍ଟ କରିଦେବ ଓ ସେ ଦୃଷ୍ଟିରୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ ଏଭଳି ପଦକ୍ଷେପକୁ ଦୂର୍ଭାଗ୍ୟଜନକ ବର୍ଷ୍ଣନା କରି ଖଣ୍ଡପୀଠ କହିଛନ୍ତି ରାଜ୍ୟ ସରକାର ଏହି ଆଇନ୍ ବଳରେ ଆଉ କୌଣସି ପଦକ୍ଷେପ ନେବା ଉଚିତ୍ ନୁର୍ହେ ସୁପ୍ରିମକୋର୍ଟ କହିଛନ୍ତି ଏ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ହରିଆନା ସରକାର ଏଭଳି ପଦକ୍ଷେପ ନେଇଛନ୍ତି